ଇଣ୍ଡୋ ଭୁଟାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ୍ ମିଳିତ ଭାବେ ଦ୍ୱିତୀୟ ପର୍ଯ୍ୟାୟ ଇ ରୂପୟେ କାର୍ଡ଼ର ଶୁଭାରମ୍ଭ କରିଛନ୍ତି ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀଙ୍କ ଭୁଟାନ୍ ଗସ୍ତ ସମୟରେ ଦୁଇ ନେତା ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରିଥିଲେ ଶ୍ରୀ ମୋଦି କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଭଳି କଟିଳ ସମୟରେ ଭାରତ ଭୁଟାନକୁ ସମ୍ପର୍ଶ୍ଣ ସହଯୋଗ କରୁଛି ଭୁଟାନ୍ର ଆବଶ୍ୟକତାକୁ ଭାରତ ସର୍ବଦା ଅଗ୍ରାଧିକାର ଦେଇ ଆସିଥିବାର ଶ୍ରୀ ମୋଦି କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ରୂପୟେ କାର୍ଡ଼ ଶୁଭାରମ୍ଭ ହେବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଅଧିକ ଘନିଷ୍ଠ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଇସ୍ରୋ ସହାୟତାରେ ଆସନ୍ତାବର୍ଷ ଭୂଟାନର ଉପଗ୍ରହ ମହାକାଶକୁ ପଠାଇବା କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ ଶ୍ରୀ ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି

ଭୁଟାନ୍ ପ୍ରଧାନମନ୍ତ୍ରୀ ଶ୍ରୀ ଶେରିଙ୍ଗ୍ କୋବିଡ୍ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱର ପ୍ରଶଂସା କରିଛନ୍ତି ଭାରତ କୋବିଡ୍ ଉପରେ ବିଜୟ ହାସଲ କରିବ ବୋଲି ସେ ଦୃଢ଼ ମତ ପୋଷଣ କରିଛନ୍ତି ସେ କହିଛନ୍ତି କୋବିଡ୍ ପାଇଁ ପ୍ରତିଷେଧକ ବାହାର କରିବାରେ ଭାରତ ଅଗ୍ରଣୀ ଭୂମିକା ନେଉଥିବାରୁ ଏହା ସମସ୍ତଙ୍କ ମନରେ ଆଶା ସଞ୍ଚାର କରିଛି ପ୍ରତିଷେଧକ ଉତ୍ପାଦିତ ହେବା ପରେ ଭୂଟାନ୍କୁ ଯୋଗାଇବାପାଇଁ ଶ୍ରୀ ମୋଦି ପ୍ରତିଶ୍ରତି ଦେଇଥିବାରୁ ସେଥିପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୂଟାନ୍ରେ ପ୍ରଥମ ପର୍ଯ୍ୟାୟ ରୂପୟେ କାର୍ଡ଼ ଲାଗୁ ହେବା ପରେ ଭାରତରୁ ଭୁଟାନ୍କୁ ଯାଉଥିବା ଲୋକମାନେ ଏଟିଏମ୍ର ବ୍ୟବହାର କରିପାର୍ଚ୍ଚନ୍ତି ଦ୍ୱିତୀୟ ପର୍ଯ୍ୟାୟ ର୍ଚ୍ଚପୟେ କାର୍ଡ଼ ଆରମ୍ଭ ହେବା ସହ ଭୁଟାନ୍ରୁ ଭାରତକୁ ଆସୁଥିବା ଲୋକମାନେ ଭାରତରେ ରୂପୟେ କାର୍ଡ଼ ବ୍ୟବହାର କରିପାରିବେ ପିଏମ୍ ଦୀନ୍ଦୟାଲ୍ ୟୁନିଭର୍ସିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପଶ୍ଚିତ ଦୀନ୍ଦୟାଲ୍ ପେଟ୍ରୋଲିୟମ୍ ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରିବେ

ଏହି କଥାବାର୍ତ୍ତା ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସନ୍ତାସବାଦର ଦମନ ପାଇଁ ସହଯୋଗ ବୃଦ୍ଧି ସକାଶେ ସୁଯୋଗ ପ୍ରଦାନ କରିଛି ସନ୍ତାସବାଦର ମୁକାବିଲାରେ ଭାରତ ଓ ୟୁରୋପୀୟ ସଂଘ ପରସ୍କରକୁ ସହଯୋଗ କରିବାକୁ ସଙ୍କଚ୍ଚବଦ୍ଧ ହୋଇଛନ୍ତି ଯେକୌଣସି ରୂପରେ ସନ୍ତାସବାଦର ଉଭୟ ପକ୍ଷ ତୀବ୍ର ନିନ୍ଦା କରିଛନ୍ତି ୟୁରୋପୀୟ ସଂଘ ଦେଶଗୁଡ଼ିକରେ ସମ୍ପ୍ରତି ହୋଇଥିବା ସନ୍ତାସବାଦୀ ଆକ୍ରମଣର ଭାରତ କଟ୍ଭାଷାରେ ନିନ୍ଦା କରି ମୃତ ଲୋକମାନଙ୍କ ପରିବାରଗୁଡ଼ିକୁ ଶୋକବାର୍ତ୍ତା ଜଣାଇଛି

ସନ୍ତାସବାଦର ମ୍ରକାବିଲାରେ ଭାରତକୁ ପୂର୍ଣ୍ଣ ସହଯୋଗ କରିବାକୁ ୟରୋପୀୟ ସଂଘ ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଛି ସନ୍ତାସବାଦର ସବୁଦିନ ପାଇଁ ମୂଳୋତ୍ପାଟନ କରିବାକୁ ଆନ୍ତର୍ଜାତିକ ସହଯୋଗକୁ ଅଧିକ ଶକ୍ତିଶାଳୀ କରିବା ପ୍ରତି ଉଭୟ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି ସନ୍ତାସବାଦୀମାନଙ୍କୁ ଯେଉଁମାନେ ସାହାଯ୍ୟ ସମର୍ଥନ କରୁଛନ୍ତି ସେମାନଙ୍କର ଉପଯୁକ୍ତ ବିଚାର ହେବା ଉଚିତ ବୋଲି ଉଭୟ ପକ୍ଷ ମତବ୍ୟକ୍ତ କରିଛନ୍ତି ଜାତିସଂଘ କଟକଣା ଲାଗୁ କରିଥିବା ସନ୍ତାସବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଥିବା ବିପଦର ଏହି କଥାବାର୍ତ୍ତାରେ ସମୀକ୍ଷା କରାଯାଇଛି ସନ୍ତାସବାଦୀ ନେଟ୍ୱାର୍କ ବିରୁଦ୍ଧରେ ସମ୍ମିଳିତ କାର୍ଯ୍ୟାନୁଷାନ ଗ୍ରହଣ ପ୍ରତି ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି ପ୍ରତ୍ୟେକ ଦେଶ ସେମାନଙ୍କ ନିକ ନିଜ ଅଞ୍ଚଳକୁ ଯେପରି ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରା ନ ଯାଏ ତାହା ନିଣ୍ଚିତ କରିବାକୁ ଉଭୟ ଭାରତ ଓ ୟୁରୋପୀୟ ସଂଘ ଆହ୍ବାନ ଦେଇଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ଏଗୁଡ଼ିକର କାର୍ଯ୍ୟକାରିତାରେ ସହଯୋଗ କରିଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକର ପ୍ରଶାସକମାନଙ୍କର ମିଳିତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି ସେ ସ୍ୱାସ୍ଥ୍ୟକର୍ମୀ ଡାକ୍ତର କମ୍ୟୁନିଟି ହେଲ୍ଥ୍ ଅଫିସର୍ ଓ ଆଶାକର୍ମୀମାନଙ୍କର ଉହର୍ଗୀକୃତ ସେବାପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏହାର ମଳଲକ୍ଷ୍ୟ ଥିଲା

ଭାରତ କହିଛି ପାକିସ୍ତାନୀ ସୈନ୍ୟମାନେ ସନ୍ତାସବାଦୀମାନଙ୍କୁ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସୀମାରେ ଗୁଳିଚାଳନା କରୁଛନ୍ତି

ସାମ୍ବାଦିକମାନଙ୍କର କିଛି ପ୍ରଶ୍ୱର ଉତ୍ତର ଦେଇ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବା କହିଛନ୍ତି ଭାରତ ମଧ୍ୟକୁ ସନ୍ତାସବାଦୀମାନଙ୍କୁ ଅନୁପ୍ରବେଶ କରାଇବା ଓ ଅସ୍ତ୍ରଶସ୍ତ ଯୋଗାଇବା ପାଇଁ ପାକିସ୍ତାନଦ୍ୱାରା ସର୍ବଦା ଉଦ୍ୟମ କରାଯାଉଛି ସୀମାରେ ମ୍ରତୟନ ହୋଇଥିବା ପାକିସ୍ତାନୀ ସୈନ୍ୟମାନଙ୍କ ସହାୟତା ବିନା ଅନୁପ୍ରବେଶ କେବେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି

ମୁଖପାତ୍ର କହିଛନ୍ତି ପାକିସ୍ତାନଦ୍ୱାରା ସୀମାପାର ସନ୍ତାସବାଦ ଓ ଅନୁପ୍ରବେଶକୁ କ୍ରମାଗତ ଭାବେ ସାହାଯ୍ୟ ସମର୍ଥନ କରାଯାଉଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଛି ପାକିସ୍ତାନ ତା'ର ନିଜ ଅଞ୍ଚଳକ୍ତ ସନ୍ତାସବାଦୀ କାର୍ଯ୍ୟକଳାପପାଇଁ ବ୍ୟବହାର କରିବାକୁ ନ ଦେବାଲାଗି ତାକୁ ପୁନର୍ବାର ଚେତାବନୀ ଦିଆଯାଇଛି କର୍ତ୍ତାରପୁର ସାହିବ୍ ଗୁରୁଦ୍ୱାରା ସମ୍ଭନ୍ଧୀୟ ଏକ ପ୍ରଶ୍ମର ଉତ୍ତର ଦେଇ ସେ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରାଯାଇ ଏହା ଉପରେ ଆଲୋଚନା କରାଯାଇଛି

ପ୍ରତିରକ୍ଷା ଓ ବ୍ୟାବସାୟିକ ଜାହାଜ ନିର୍ମାଣ କ୍ଷେତ୍ରରେ ମିଳିତ ଉଦ୍ୟେଗ ସମ୍ଭନ୍ଧୀୟ ଏକ ଅଧିବେଶନରେ ଅନ୍ଲାଇନ୍ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ଉତ୍ପାଦନ ସଚିବ ରାଜକ୍ରମାର କହିଛନ୍ତି ଭାରତୀୟ ଜାହାଜ ନିର୍ମାଣ କ୍ଷେତ୍ର ସହ ବାଂଲାଦେଶର ମିଳିତ ଉଦ୍ୟୋଗ ଯୋଗୁଁ ଉଭୟ ଦେଶ ଲାଭାନ୍ୱିତ ହେବେ ଢାକାସ୍ଥିତ ଭାରତୀୟ ହାଇ କମିଶନ୍ ଓ ଫିକି ଦ୍ୱାରା ଏହି ଅଧିବେଶନର ଆୟୋଜନ କରାଯାଇଥିଲା ଏହା ଦୁଇ ଦେଶ ମଧ୍ୟରେ ନିର୍ମାଣ ବିକାଶ ଓ ରକ୍ଷଣାବେକ୍ଷଣ ଭାଗିଦାରୀ ବୃଦ୍ଧି କରିବ ସେ କହିଛନ୍ତି ଦୂଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କ' ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିକୁ ସାହାଯ୍ୟ କରିବା ସହିତ ସହଯୋଗ ବୃଦ୍ଧି କରିବ ବାଂଲାଦେଶ ଜାହାଜ ନିର୍ମାଣ କ୍ଷେତ୍ର ସହ ଭାଗିଦାରୀ ସ୍ଥାପନର ସମ୍ଭାବନା ବିଷୟରେ ସେ କହିଛନ୍ତି ବାଂଲାଦେଶର ଆବଶ୍ୟକତା ଅନୁସାରେ ଭାରତ ପ୍ଲାଟ୍ଫର୍ମ ନିର୍ମାଣ କରିବାକୁ ଇଚ୍ଛକ ସେ କହିଛନ୍ତି ଭାରତର ଜାହାଜ ନିର୍ମାଣ କ୍ଷେତ୍ର ଅତ୍ୟନ୍ତ ବିଶାଳ ଓ ଭାରତରେ ନିର୍ମିତ ଜାହାକଗୁଡ଼ିକ ଆନ୍ତର୍ଜାତିକ ମାନକର ସମକକ୍ଷ ଓ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଶସ୍ତା ଦୁଇ ଦେଶ ମଧ୍ୟରେ ସହଯୋଗର ସୁଯୋଗଗୁଡ଼ିକ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଭାରତୀୟ ପ୍ରତିରକ୍ଷା ଶିଳ୍ପ ବାଂଲାଦେଶକୁ ବହୁମାତ୍ରାରେ ସାହାଯ୍ୟ କରିପାରିବ ବାଂଲାଦେଶରେ ଭାରତର ହାଇ କମିଶନର୍ ବିକ୍ରମ ଦୋରାଇସ୍ୱାମୀ କହିଛନ୍ତି ଭାରତ ଓ ବାଂଲାଦେଶ ମଧ୍ୟରେ ଦୀର୍ଘଦିନର୍ ବାସ୍ତବ ସମ୍ପର୍କ ରହିଛି ଓ ଉଭୟ ଦେଶ ପରସ୍କରର ବିକାଶରେ ଭାଗିଦାର ହୋଇପାରିବେ